ପୂର୍ବର ପଞ୍ଜୀକରଣଗ୍ରଡ଼ିକ ବୈଧ ରହିବ ବୋଲି କୁହାଯାଇଛି

କୋଭିଡ୍ ରିଲିଫ୍ ବିଶ୍ୱର ବିଭିନ୍ନ ଦେଶରୁ ମିଳୁଥିବା କୋଭିଡ୍ ରିଲିଫ୍ ସାମଗ୍ରୀଗ୍ରଡ଼ିକ ତ୍ରରନ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ୍ ଯୋଗାଇ ଦେବାପାଇଁ କେନ୍ଦ୍ର ସରକାର ଜୋର୍ସୋର୍ ଉଦ୍ୟମ ଜାରି ରଖିଛନ୍ତି

କାଜାଖ୍ସ୍ଥାନ ଜାପାନ ସ୍ୱିଜରଲ୍ୟାଣ୍ଡ୍ କାନାଡ଼ା ଆମେରିକା ଇଜିପ୍ଟ ବ୍ରିଟେନ୍ର ଅକ୍ଟିଜେନ୍ କମ୍ପାନୀ ପକ୍ଷରୁ ବହ୍ରମାତ୍ରାରେ ରିଲିଫ୍ ସାମଗ୍ରୀ ଆସିଛି

ଚାଇଲ୍ଡ୍ ୱେଲ୍ଫେୟାର୍ ଖରାପ ପରିସ୍ଥିତିରେ ଥିବା ଶିଶ୍ରମାନଙ୍କର ଫଟୋ ଓ ଠିକଣାଗ୍ରଡ଼ିକ୍ ସାମାଜିକ ଗଣମାଧ୍ୟମରେ ପ୍ରକାଶ ନ କରିବାପାଇଁ ସରକାର ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ଆଇନ ଅନୁସାରେ ସେମାନଙ୍କର ପରିଚୟ ଗୁପ୍ତ ରଖାଯିବା ଉଚିତ ବୋଲି ସରକାର କହିଛନ୍ତି

ସେ କହିଛନ୍ତି ଶିଶୁମାନଙ୍କୁ ପୋଷ୍ୟ କରିବା କ୍ଷେତ୍ରରେ ଆଇନଗତ ପଦ୍ଧତି ଅନ୍ଦସରଣ କରିବାର ଆବଶ୍ୟକତା ରହିଛି

ଯେକୌଣସି ବ୍ୟକ୍ତିଙ୍କୁ ପୋଷ୍ୟ ଭାବେ ଶିଶୁମାନଙ୍କୁ ଦେଇଦେବା ଆଇନ ସମ୍ମତ ନୁହେଁ ବୋଲି ଶ୍ରୀମତୀ ଇରାନୀ କହିଛନ୍ତି ଆକାଶବାଣୀ ସମ୍ଭାଦ ବିଭାଗ ସହ କଥାବାର୍ତ୍ତାବେଳେ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା ପ୍ରିୟାଙ୍କ କାନୁନ୍ଗୋ କହିଛନ୍ତି ଏଭଳି ଶିଶୁମାନଙ୍କୁ ଶିଶୁକଲ୍ୟାଣ ହାତରେ ଅର୍ପଣ କରାଯିବା ଉଚିତ ଯାହାଦ୍ୱାରା ଶିଶ୍ରମାନେ ଭଲଭାବେ ସ୍ରର୍ଷିତ ରହିପାରିବେ

ଏହା ଉତ୍ତର ଉତ୍ତର ପଣ୍ଟିମ ଦିଗକୁ ଗତିକରି ଆସନ୍ତାକାଲି ସନ୍ଧ୍ୟାରେ ଗୁଜୁରାଟ ଉପକୂଳରେ ପହଞ୍ଚବ ଏବଂ ମଙ୍ଗଳବାର ଦିନ ବଡ଼ି ଭୋର୍ ସମୟରେ ପୋର୍ବନ୍ଦର ଓ ମହୁଆ ମଧ୍ୟରେ ଅତିକ୍ରମ କରିବ

ଭୂବିଜ୍ଞାନ ମନ୍ତ୍ରଣାଳୟ କହିଛି ପ୍ରର୍ଷିବାତ୍ୟାର ପ୍ରଭାବରେ କେରଳ କର୍ଷାଟକ କୋଙ୍କଣ ଓ ଗୋଆ ଗୁକୁରାଟ୍ ଏବଂ ରାଜସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଆରବ ସାଗରରେ ସମୁଦ୍ର ଭିତରକୁ ନ ଯିବାପାଇଁ କର୍ଷ୍ଣାଟକର ମହ୍ୟଜୀବୀମାନଙ୍କୁ ସତର୍କ କରାଯାଇଥିବାବେଳେ ମହାରାଷ୍ଟ୍ର ଗୋଆ ଓ ଗୁକ୍ତରାଟ୍ର ମହ୍ୟଜୀବୀମାନଙ୍କୁ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଆରବ ସାଗରକୁ ନ ଯିବାପାଇଁ କୁହାଯାଇଛି

ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଘୁର୍ଣ୍ଣିଝଡ଼ ସଂକ୍ରାନ୍ତରେ ସବିଶେଷ ସୂଚନା ଦେବାକୁ ଯାଇ କହିଛନ୍ତି ଆସନ୍ତା ମଙ୍ଗଳବାର ଦିନ ସକାଳେ ଏହା ଗୁଜୁରାଟ୍ ଉପକୂଳରେ ପହଞ୍ଚବ

ପ୍ରର୍ଷ୍ଣବାତ୍ୟାରେ ପ୍ରଭାବିତ ହେବାର ଆଶଙ୍କା ଥିବା ରାଜ୍ୟଗୁଡ଼ିକର ମୁଖ୍ୟ ସଚିବମାନଙ୍କ ସହ ପ୍ରସ୍ତୁତି ସଂକ୍ରାନ୍ତରେ ଆଲୋଚନା କରାଯାଇଛି ରାଜ୍ୟଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟଶସ୍ୟ ପାନୀୟ ଜଳ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସାଙ୍ଗକୁ ବିଦ୍ୟୁତ୍ ଓ ଟେଲିଫୋନ୍ ସେବାକୁ ବଜାୟ ରଖିବା ଦିଗରେ ପ୍ରୟାସ କରିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି

ସେନାବାହିନୀ ନୌବାହିନୀ ଓ ଉପକୂଳରକ୍ଷୀ ବାହିନୀର ଉଦ୍ଧାରକାରୀ ରିଲିଫ୍ ଟିମ୍ଗୁଡ଼ିକୁ ଡଙ୍ଗା ବିମାନ ଓ କାହାଜ ସହ ସଜାଗ ରଖାଯାଇଛି ଲୋକମାନଙ୍କୁ ନିରାପଦ ସ୍ଥାନକୁ ନେବାଲାଗି ବିଶେଷ ଧ୍ୟାନ ଦେବାକୁ ଶ୍ରୀ ଗୌବା ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି ଏଚ୍ଏମ୍ ଏସ୍ଓପି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗ୍ରାମାଞ୍ଚଳ ଆଦିବାସୀ ଅଧ୍ଯୁଷିତ ଅଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳଗ୍ରଡ଼ିକରେ କୋଭିଡ୍ କଣ୍ଟେନ୍ମେଣ୍ଟ୍ ଓ ପରିଚାଳନା ପାଇଁ ଏସ୍ଓପି ଜାରି କରିଛି ସହରାଞ୍ଚଳରେ ବହୁସଂଖ୍ୟାରେ କୋଭିଡ୍ ସଂକ୍ରମଣ ହେଉଥିଲେ ମଧ୍ୟ ବର୍ତ୍ତମାନ ଗାଁଗଣ୍ଡା ଆଦିବାସୀ ଅଧୁଷିତ ଅଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳରେ ଧୀରେ ଧୀରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି ଏଥିପାଇଁ ପ୍ରାଥମିକ ସ୍ୱାସ୍ଥ୍ୟ ମୌଳିକତାଞ୍ଚାକୁ ମଜବୁତ୍ କରିବା ସଙ୍ଗେ ସଙ୍ଗେ ସେହିସର୍ ଅଞ୍ଚଳଗୁଡ଼ିକରେ କୋଭିଡ୍ ବିରୋଧରେ ସଂଗ୍ରାମକୁ ତ୍ୱରାନ୍ୱିତ କରିବାପାଇଁ ଗୋଷ୍ଠୀଗୁଡ଼ିକୁ ସଚେତନ କରିବାର ଆବଶ୍ୟକତା ରହିଛି

ଏଭଳି କ୍ଷେତ୍ରରେ ରୋଗୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରା ନ ଯାଇ ଘରେ କିମ୍ବା ସଙ୍ଗରୋଧ କେନ୍ଦ୍ରଗୁଡ଼ିକରେ ରଖାଯିବା ଉଚିତ କୋଭିଡ୍ ରୋଗୀମାନଙ୍କୁ ନିୟନ୍ତ୍ରଣ କରିବାପାଇଁ ସେମାନଙ୍କର ଅକ୍କିଜେନ୍ ସ୍ତର ପରିଚାଳନା କରିବାର ଆବଶ୍ୟକତା ରହିଛି ତେଣୁ ପ୍ରତ୍ୟେକ ଗାଁରେ ଅକ୍ୱିମିଟର ଓ ଥର୍ମୋମିଟର ବହୁ ପୁରିମାଣରରେ ଉପଲବ୍ଧ ହେବାର ଆବଶ୍ୟକତା ରହିଛି ଗ୍ରାମୀଣ ସ୍ୱାସ୍ଥ୍ୟ ପରିମଳ ଓ ପୁଷ୍ଟିକର କମିଟିଗୁଡ଼ିକୁ ଅର୍ଥ ପ୍ରଦାନ କରାଯାଇ ଅକ୍କିମିଟର ଓ ଥର୍ମୋମିଟର କିଣିବା ଳାଗି ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି ଗାଁଗଣ୍ଡାର ଯେଉଁ ଘରେ କୋଭିଡ୍ ସଂକ୍ରମଣକୁ ନିିି୍ଣିତ କରାଯାଇଛି ସେହିସବୁ ପରିବାରଗୁଡ଼ିକୁ ଆଶା ଅଙ୍ଗନୱାଡ଼ି କର୍ମୀ ଓ ଗ୍ରାମ୍ୟ ସ୍ୱେଚ୍ଛାସେବୀମାନଙ୍କ ଜରିଆରେ ଅକ୍ୱିମିଟର ଓ ଥର୍ମୋମିଟର ଯୋଗାଇଦେବାର ଆବଶ୍ୟକତା ରହିଛି